ଏହା ପରେ ଦିତୀୟ ଡୋଜ୍ ଟିକାଦାନ କରାଯିବ

ଭାରତରେ ପ୍ରସ୍ତତ ଟିକା ସୁରକ୍ଷିତ ଓ ନିରାପଦ ଏ ନେଇ କୌଣସି ଭୟ ବା ସନ୍ଦେହରୁ ଦୂରେଇ ରୁହନ୍ତୁ ଅପପ୍ରଚାରରେ ବିଶ୍ୱାସ କରନ୍ତୁ ନାହିଁ

ରାଷ୍ଟ୍ରପତି ଉପରାଷ୍ଟ୍ରପତି ଓ ପ୍ରଧାନମନ୍ନୀ ବାପୁଜୀଙ୍କ ସମାଧିସ୍ତଳରେ ପୁଷ୍ଠଗୁଛ ଅର୍ପଣ କରି ଶ୍ରଦ୍ଧାଞ୍ଚଳି ଜଣାଇଛନ୍ତି